ସହରର ବିଭିନୁ ସ୍ରାନରେ ପୁଲିସ ଗାଡି ପଇଁତରା ମାରୁଛି

ସହରର ବିଭିନ୍ ଅଞ୍ଞଳକୁ ଦମକଳ ବାହିନୀ ପକ୍ଷରୁ ବିଶୋଧନ କରାଯାଇଛି

କରୋନାକୁକ ଡରିବାର କିଛି ନାହିଁ କିନ୍ତୁ ଆମକୁ ସାବଧାନ ରହିବାକୁ ପଡ଼ିବ

ଏଥିନେଇ ମୁଖ୍ୟମନ୍ତୀ ନିର୍ଦ୍ଦେଶ ଦେଇଥିବା ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ସଚନା ଦେଇଛନ୍ତି ଏଭଳି ସନେହଜନକ ବା ଗୁଜବ ସୂଷିକାରୀ ମେସେଜ୍ ଆସିଲେ ତାହାକୁ ସୋସିଆଲ ମିଡିଆରେ ଫରଓ୍ୱାର୍ଡ କରନ୍ତୁ ନାହିଁ